ସେ କହିଛନ୍ତି ମାଛଧରା ଡଙ୍ଗ

ଏହି ଯୋଜନା ଅଧୀନରେ ଉପକୂଳବର୍ତ୍ତୀ ମହ୍ୟଜୀବୀ ଗ୍ରାମଗୁଡ଼ିକରେ ସାଗର ମିତ୍ରଙ୍କ ପଞ୍ଚିକରଣ ଏବଂ ମାଛଚାଷୀ ଉପାଦନ ସଂଗଠନଗୁଡ଼ିକୁ ପ୍ରୋସାହନ ଯୋଗାଇ ଦିଆଯିବ

ତାଙ୍କ ସଂସର୍ଶରେ ଆସିଥିବା ଲୋକଙ୍କୁ ଖୋଜି ବାହାର କରିବା ପାଇଁ ପ୍ରଶାସନ ପକ୍ଷର୍ ପଦକ୍ଷେପ ନିଆଯାଇଛି

ଆକିଠାରୁ ହସ୍ୱିଟାଲରେ ଚିକିହା କାର୍ଯ୍ୟ ଯଥାରୀତି ଚାଲିବ

ଆଜି ସଂଘର ସାଧାରଶ ପରିଷଦ ବୈଠକରେ ଆଲୋଚନା କରାଯାଇ ଖୁବ୍ଶୀଘ୍ର ବସ୍ ଚଳାଚଳ ନେଇ ନିଷ୍ବତ୍ତି ଗ୍ରହଶ କରାଯିବ ବୋଲି ସେ କହିଛନ୍ତି